ଏଚ୍ଏମ୍ ଅଲ୍ ପାର୍ଟି ମିଟିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଜାତୀୟ ରାଜଧାନୀରେ କରୋନା ଭୂତାଣ୍ର ପରିଚାଳନାର ସମୀକ୍ଷା ନିମନ୍ତେ ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଏଥିରେ ଯୋଗ ଦେବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀଭିଭିକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଆମ୍ ଆଦ୍ମୀ ପାର୍ଟି କଂଗ୍ରେସ ଓ ବହୁଜନ ସମାଜ ପାର୍ଟିକୁ ଆମନ୍ତ୍ରଣ କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦିଲ୍ଲୀର ମୁଖ୍ୟ ସଚିବ ଏବଂ ଦିଲ୍ଲୀ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଏହି ବୈଠକରେ ଯୋଗ ଦେବେ ଗତକାଲି ଶ୍ରୀ ଶାହା ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ବୈଠକ ପରେ ସେ ଜାତୀୟ ରାଜଧାନୀପାଇଁ ଅନେକ ପଦକ୍ଷେପ ନେଇ ଘୋଷଣା କରିଥିଲେ

ଏଚ୍ଏମ୍ ହେଲ୍ଥ ସର୍ଭେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ଦିଲ୍ଲୀରେ ବୃଦ୍ଧି ପାଉଥିବା କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ଏବଂ ଜାତୀୟ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରତିବଦ୍ଧ

ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ ପରିସ୍ଥିତିର ସମୀକ୍ଷା କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିଓ୍ବାଲ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଏହି ସଂକ୍ରମଣରୁ ଦିଲ୍ଲୀର ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍କଉି ଗ୍ରହଣ କରାଯାଇଛି

ଶ୍ରୀ ଶାହା କହିଛନ୍ତି ଅବରୋଧ ଅଞ୍ଚଳଗୁଡିକରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ସଂକ୍ରମଣର ଉପଯୁକ୍ତ ତଦାରଖ ପାଇଁ ସବୁ ଲୋକଙ୍କୁ ସେମାନଙ୍କ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଶ୍ରୀ ଶାହା କହିଛନ୍ତି ପ୍ରତି ପୋଲିଂ ବୁଥ୍ରେ ଏହି ଯାଞ୍ଚ ବ୍ୟବସ୍ଥା ଉପଲହ୍ଧ ହେବ ଏମ୍ସର ବରିଷ୍ଣ ଡାକ୍ତରମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ନିଷ୍ପଭି ନିଆଯାଇଥିବା ଶ୍ରୀ ଶାହା ସ୍ୱଚନା ଦେଇଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ବିରୋଧରେ ଭାରତ କଠୋର ଲଡେଇ ଜାରି ରଖିଛି ଏବଂ ଏହି ସଂକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସରକାର ସମ୍ଭେଦନଶୀଳ ମୃତବ୍ୟକ୍ତିମାନଙ୍କ ଅନ୍ତ୍ୟେଷ୍ଟ୍ରିକ୍ରିୟା ନିମନ୍ତେ ସରକାର ଏକ ନୂଆ ନିୟମାବଳୀ ଜାରି କରିବାକୁ ନିଷ୍ପଭି ନେଇଛନ୍ତି ଯାହାଫଳରେ ଅନ୍ତ୍ୟେଷ୍ଟ୍ରିକ୍ରିୟା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ ଏହି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ଅକ୍ଟିଜେନ ସିଲିଶ୍ଡର ଭେଷ୍ଟିଲେଟର ପଲ୍ସ ଅକ୍ଟିମିଟର ଆଦି କରୁରୀ ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ରାଜଧାନୀ ଦିଲ୍ଲୀରେ କୋଭିଡ ନାଇଣ୍ଟିନ୍ ସଂକ୍ରମଣ ସଂଖ୍ୟା ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେକିରିଓ୍ବାଲ କହିଛନ୍ତି ଏହି ବୈଠକ ଅତ୍ୟନ୍ତ ଫଳପ୍ରସ୍ ରହିଛି ଏବଂ ଏଥିରେ ବହୁ ଗୁରୁଡ୍ପୂର୍ଣ୍ଣ ନିଷ୍ପଭି ଗ୍ରହଣ କରାଯାଇଛି ଏକ ଟୁଇଟ୍ ବାର୍ତ୍ତାରେ ଶ୍ରୀ କେଜରିୱାଲ କହିଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ମିଳିତ ହୋଇ କୋଭିଡ୍ ନାଇଷ୍ଟିନ ବିରୋଧରେ ଲଢେଇ ଜାରି ରଖିବେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମାବଳୀ ପାଳନପୂର୍ବକ ସମସ୍ତ ସାବଧାନତା ଅବଲମ୍ଭନ କରାଯାଇ ମୃତଦେହଗୁଡ଼ିକୁ ହସ୍ତାନ୍ତର କରାଯିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କର ଏସଂକ୍ରାନ୍ତ ଆଦେଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀ ଜାରି କରିଛି

ପ୍ରତି ଟିମ୍ରେ ଦିଲ୍ଲୀ ଏମ୍ସ୍ ଡିଜିଏଚ୍ଏସ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କର ଜଣେ ଲେଖାଏଁ ଡାକ୍ତର ସଦସ୍ୟ ରହିଛନ୍ତି ଦିଲ୍ଲୀ ପୌର ନିଗମର ଅଧିକାରୀମାନେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ମୁତାବକ ଏହି ଟିମ୍କୁ ସହାୟତା ଯୋଗାଇ ଦେବେ ଟିମ୍ଗୁଡ଼ିକ ଦିଲ୍ଲୀର ପ୍ରସ୍ତାବିତ ପ୍ରମୁଖ କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ୍ ପରିଦର୍ଶନ କରି ଏସବୁର ଉନ୍ନତି ନିମନ୍ତେ ପ୍ରସ୍ତାବ ଦେବେ

ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଜାମ୍ମୁ ଜନସମ୍ବାଦ ର୍ୟାଲିକୁ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ସରକାର ବ୍ୟାପକ ମାତ୍ରାରେ ଜାମ୍ମୁ କାଶ୍ମୀରର ବିକାଶ କାର୍ଯ୍ୟ ଜାରି ରଖିବେ ଯାହାଫଳରେ ପାକ୍ ଅଧିକୃତ କାଶ୍ମୀରରେ ରହୁଥିବା ଲୋକମାନେ ଭାରତରେ ସାମିଲ ହେବା ପାଇଁ ଦାବି ଉଠାଇବେ

ପ୍ରତିରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି କୋଭିଡ୍ ନାଇକ୍ଷିନ୍ ସଂକ୍ରମଣ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ କେବଳ ଦେଶ ଭିତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କରୋନା ସଂକଟକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନେଇଛନ୍ତି

ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗ ଉପରେ ଶ୍ରୀ ସିଂହ କହିଛନ୍ତି ସରକାର ସାମରିକ ଏବଂ କୂଟନୈତିକ ସ୍ତରରେ ସେହି ଦେଶ ସହ କଥାବାର୍ତ୍ତା ଜାରି ରଖିଛନ୍ତି ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଚୀନ୍ ମଧ୍ୟ ଇଚ୍ଛା ବ୍ୟକ୍ତ କରିଛି ବୋଲି ସେ କହିଛନ୍ତି ଭାରତ ଏହାର ଜାତୀୟ ଗୌରବ ସହ କେବେବି ସାଲିସ୍ କରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଂସଦ କିମ୍ବା ଅନ୍ୟ କାହାରିକୁ ଏହି ଘଟଣାକ୍ରମକୁ ନେଇ ସରକାର ଅନ୍ଧାରରେ ରଖିବେ ନାହିଁ ଏବଂ ଉପଯୁକ୍ତ ସମୟରେ ଏହି ପ୍ରସଙ୍ଗ ଉପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହ ବିରୋଧି ଦଳକୁ ପ୍ରତିଶ୍ରତି ଦେଇଛନ୍ତି

ଠିକ୍ ସମୟରେ ରୋଗର ଚିହ୍ବଟ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନଦ୍ୱାରା ଏହା ସମ୍ଭବ ହୋଇପାରିଛି

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ କହିଛି ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି

ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଭ୍ରାମ୍ୟମାଣ ପରୀକ୍ଷାଗାର ଆତ୍କନିର୍ଭର ଭାରତର ଏକ ଅଂଶ

ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଏଥିପାଇଁ ସହାୟତା ଯୋଗାଇ ଦେଇଛି

ଏ ସମ୍ପର୍କରେ ସ୍ଟଚନା ଦେଇ ଡାକାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିଚାଳନା କ୍ଷେତ୍ରରେ ବାଂଲାଦେଶ ଓ ଅନ୍ୟାନ୍ୟ ଦେଶରେ ନିୟୋଜିତ ପେସାଦାରମାନଙ୍କ ମଧ୍ୟରେ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଭାରତୀୟ ବୈଷୟିକ ଓ ଆର୍ଥିକ ସହଯୋଗ ଆଇଟିଇସି ପକ୍ଷରୁ ଏହି ମଞ୍ଚ ପ୍ରତିଷା କରାଯାଇଛି